ଦୁଇଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ରଇସ୍ବାତ ମନ୍ତୀ ଫଗନ୍ ସିଂ କୁଲସେ

ରାଜ୍ୟ ପୂର୍ଉ ବିଭାଗ ପକ୍ଷରୁ ଏହାର ବିଭିନ୍ ଦିଗ ଉପରେ ଏକ ଉପସ୍ଥାପନା ମୁଖ୍ୟମନ୍ତୀଙ୍କ ଅବଗତି ନିମନ୍ତେ କରାଯାଇଥିଲା

ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଉପରେ ଆଲୋଚନା କରିବେ